ତେଣେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସାମରେ ଆଜି ଦୁଇଟି ଜନସଭାକୁ ସମ୍ବୋଧିତ କରିବେ

ପିଏମ୍ ଅରୁଣାଚଳ ପ୍ରଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅରୁଣାଚଳ ପ୍ରଦେଶର ପାଶିଘାଟଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ସପ୍ତାହକ ଭିତରେ ଶ୍ରୀ ମୋଦିଙ୍କର ଅରୁଣାଚଳ ପ୍ରଦେଶକୁ ଏହା ଦ୍ୱିତୀୟ ଗସ୍ତ ଗତ ଶନିବାର ଦିନ ପଣ୍ଢିମ ସିଆଙ୍ଗ୍ କିଲ୍ଲାର ଆଲୋଠାରେ ସେ ଉତ୍ତର ପୂର୍ବାଞ୍ଚଳ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ ପୂର୍ବ ସିଆଙ୍ଗ ଜିଲ୍ଲାର ପାସିଘାଟ ଅରୁଣାଚଳ ପୂର୍ବ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ରହିଛି ଏହି ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଛନ୍ତି ଅରୁଣାଚଳ ପଣ୍ଢିମ ଲୋକସଭା ଆସନ ପାଇଁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିକ୍ ଓ କଂଗ୍ରେସର ବରିଷ୍ଣ ନେତା ନାବାମ୍ ଟୁକି ତଥା ଅନ୍ୟ ପାଞ୍ଚ ଜଣ ନିର୍ବାଚନ ଲଢୁଛନ୍ତି

ଉତ୍ତରବଙ୍ଗର ସିଲିଗୁଡ଼ି ନିକଟରେ ସେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ତାପରେ କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡରେ ସେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି ପଣ୍ଢିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍କୀ ମଧ୍ୟ ଉତ୍ତରବଙ୍ଗର କୁଚ୍ ବିହାର କିଲ୍ଲାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବେ ଆମର ସମ୍ଭାଦଦାତା ଜଣାଇଛନ୍ତି ଉତ୍ତରବଙ୍ଗରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସାମର ଲକ୍ଷ୍ମୀପୁର ଓ କାଲିବୋର ଠାରେ ଆଜି ଦୁଇଟି ସଭାରେ ଉଦ୍ବୋଧନ ଦେବେ ସିଇସି ଇସି ମୁଖ୍ୟ ନର୍ବାଚନ କମିଶନର ସୁନୀଲ ଅରୋଡା ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ର ଆଜି ଚେନ୍ନାଇରେ ରାଜନୈତିକ ଦଳଗୁଡ଼ିକ ସହ ସମିକ୍ଷା ବୈଠକ କରିବେ ତାପରେ ସେମାନେ କିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧ୍ୟକ୍ଷମାନଙ୍କ ସହ ତାମିଲନାଡୁରେ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ଆମ୍ବଳଚ୍ଚଳ ଆଲୋଚନା କରିବେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ମାନେ ରାଜ୍ୟର ମୁଖ୍ୟ ଶାସନ ସଚିବ ପୁଲିସ୍ ମହାନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆସନ୍ତାକାଲି ନିର୍ବାଚନ ପ୍ରସ୍ତୁତି ଓ ନିରାପତ୍ତା ଆବଶ୍ୟକତା ବିଷୟରେ ସମିକ୍ଷା କରିବେ

ବିଜେପି ଲିଷ୍ଟ ଭାରତୀୟ କ୍ଜନତା ପାର୍ଟି ଗ୍ରଜରାଟର ମେହେସଣା ଓ ସ୍ୱରଟ ଏବଂ କେରଳର ତ୍ରିଶ୍ୱର ସଂସଦୀୟ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ପାର୍ଟି ପକ୍ଷରୁ ରାଜ୍ୟସଭା ସଦସ୍ୟ ସୁରେଶ ଗୋପୀଙ୍କୁ ତ୍ରିଶୁରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଉପସ୍ଥିତ ସାଂସଦ ଦର୍ଶନ ଯର୍ଦ୍ଦୋଶଙ୍କୁ ସ୍ୱରଟର୍ ଓ ସାରଦାବେନ୍ ପଟେଲଙ୍କୁ ମେହେସଣାରୁ ପ୍ରାର୍ଥୀ କରାଯାଇଛି

ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ସିବିଆଇର ଏତଲାକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା ଏବଂ ଡିଇସିପିଏଲ୍ କମ୍ପାନୀ ଓ ସେହି କମ୍ପାନୀର ଅଧିକାରୀମାନେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଆନ୍ଧ୍ରବ୍ୟାଙ୍କ୍ ଓ କପ୍ରୋରେସନ୍ ବ୍ୟାଙ୍କ୍ରୁ ଠକିବା ପାଇଁ ଅପରାଧ ଷଡ଼ଯନ୍ତ କରିଥିବା ଜଣାପଡ଼ିଥିଲା

ଗଭ୍ ମେଡିକାଲ୍ ଆସନ୍ତା ବର୍ଷ ପାଇଁ ସ୍ନାତକଭୋର ଭେଷଜ ପାଠ୍ୟକ୍ରମ ଆବେଦନଗୁଡ଼ିକୁ ଗ୍ରହଣ କରିବାର ଶେଷ ତାରିଖକୁ ସରକାର ଆଉ ମାସକ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପିକି ଆସନ ସଂଖ୍ୟା ବୃଦ୍ଧି କରିବା ପାଇଁ ସଂଶୋଧିତ ନିୟମ ଅଧୀନରେ ଆବେଦନ କରିବା ସକାଶେ ଭେଷକ ମହାବିଦ୍ୟାଳୟଗୁଡ଼ିକୁ ଏହାଦ୍ୱାରା ଅନୁମତି ମିଳିବ

ଖବରରୁ ଜଣାପଡ଼ିଛି ନୂଆଦିଲ୍ଲୀର ଅନୁରୋଧ କ୍ରମେ ତାନ୍ତେକୁ ସଂଯୁକ୍ତ ଆରବ ଏମିରେଟସ୍ କର୍ତ୍ତ୍ୱପକ୍ଷ ଅଟକ ରଖିବା ପରେ ଭାରତକୁ ହସ୍ତାନ୍ତର କରିଛନ୍ତି

କାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କର୍ଚ୍ଛନ୍ତି ଏନ୍ଆଇଏ ନିଶାର ତାନ୍ତେକୁ ହାକ୍ତକୁ ନେଇଥିବାର ଖବର ମିଳିଛି

ପ୍ରବାସୀ ଭାରତୀୟ ଓ ଫ୍ରେଶସ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସଭାର ଆୟୋଜନ କରାଯାଇଥିଲା ଭାରତୀୟ ଓ ଦକ୍ଷିଣ ଆଫ୍ରିକା କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଶ୍ରୀ କୋବିନ୍ଦ କ୍ରୋଏସିଆ ବୋଲିଭିଆ ଓ ଚିଲିକ୍ ଗସ୍ତ ସାରି ଭାରତକୁ ଫେରିବା ବାଟରେ ଦକ୍ଷିଣ ଆଫ୍ରିକାରେ କିଛି ସମୟ ପାଇଁ ରହଣି ଅବସରରେ ତାଙ୍କ ସମ୍ମାନାର୍ଥେ ଏହି ସମ୍ଭର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା

ଇଣ୍ଡିଆ ପାକିସ୍ତାନ ପାକିସ୍ତାନର କେଲ୍ଗୁଡ଼ିକରେ ରହିଥିବା ଭାରତୀୟ କଏଦୀ ଓ ମହ୍ୟଜୀବୀମାନଙ୍କର ନାଗରିକତ୍ୱ ଚିହ୍ନଟ ହୋଇଛି ଓ ସେମାନଙ୍କର କେଲଦଣ୍ଡ ମିଆଦ ଶେଷ ହୋଇଥିବା ସତ୍ତ୍ୱେ ପାକିସ୍ତାନ ସେମାନଙ୍କୁ ହସ୍ତାନ୍ତର କରୁନଥିବା ବିଷୟ ପ୍ରତି ଭାରତ ନିଜର ଉଦ୍ବେଗ ଇସଲାମାବାଦକୁ ଜଣାଇଛି ସେ ଦେଶରେ ଭାରତୀୟ ମହ୍ୟଜୀବୀମାନଙ୍କର ଡଙ୍ଗାଗୁଡ଼ିକୁ ମଧ୍ୟ ଜବତ କରି ରଖାଯାଇଛି

ଇଣ୍ଡିଆ ୟୁକ୍ରେନ ଭାରତ ଓ ୟୁକ୍ରେନ ଅର୍ଥନୈତିକ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ଦ୍ୱିପକ୍ଷିୟ ବାଣିଜ୍ୟ ଓ ପ୍ରଞ୍ଜିନିବେଶ ପାଇଁ ଉପାୟଗ୍ରଡ଼ିକ ଉପରେ ଆଲୋଚନା କରିଛନ୍ତି ବାଶିଜ୍ୟ ଓ ଅର୍ଥନୈତିକ ସହଯୋଗ ସଂକ୍ରାନ୍ତ ଭାରତ ୟୁକ୍ରେନ କାର୍ଯ୍ୟକାରୀ ଗୋଷ୍ଠାର ନୂଆଦିଲ୍ଲୀରେ ଅନୁଷ୍ଠିତ ଚତୁର୍ଥ ବୈଠକରେ ଏ ବିଷୟ ସ୍ଥାନ ପାଇଥିଲା ଦୁଇ ଦେଶ ମଧ୍ୟରେ ବାଶିଜ୍ୟ କାରବାର ଯେତିକି ହେବା କଥା ସେତିକି ହେଉ ପାରୁ ନାହିଁ ବୋଲି ଉଭୟ ପକ୍ଷ ସହମତି ପ୍ରକାଶ ପାଇଛି ଚମଡ଼ା ତମ୍ଭାକୁ ମୁକ୍ତା ପଥର ଓ ଗହଶା ତଥା ଚା' ଆଦି କ୍ଷେତ୍ରରେ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ଉଭୟ ଦେଶ ନିଷ୍ପଭି ନେଇଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ବୈଦେଶିକ ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ ବିଦ୍ୟୁତ୍ ବିହାରୀ ସ୍ୱାଇଁ ଏହି ଆଲୋଚନାରେ ଭାରତୀୟ ପ୍ରତିନିଧି ଦଳ ନେତୃତ୍ୱ ନେଇଥିବାବେଳେ ସେ ଦେଶର ଅର୍ଥନୈତିକ ବିକାଶ ଓ ବାଶିଜ୍ୟ ମନ୍ତ୍ରଣାଳୟର ଆନ୍ତର୍ଜାତିକ ବାଣିଜ୍ୟ ବିଭାଗ ନିର୍ଦ୍ଦେଶକ ୟୁକ୍ରେନର ନେତୃତ୍ୱ ନେଇଥିଲେ

ସରକାରୀ ଗଣମାଧ୍ୟମରେ ପ୍ରକାଶ ଖବରରୁ ଜଣାପଡ଼ିଛି ଶ୍ରୀ ବୌଟେଫ୍ଲିକା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିବା ସେ ସମ୍ଭିଧାନ ପରିଷଦକୁ ସରକାରୀ ଭାବେ ଜଣାଇଛନ୍ତି

ପୁଣି ଶାସନରେ ରହିବା ପାଇଁ ନିଷ୍ପଭି ନେବା ପରେ ତାଙ୍କୁ ଗାଦିଚ୍ୟୁତ କରିବା ଲାଗି ଚାପ ବୃଦ୍ଧି ପାଇଥିଲା

ଲେଗ୍ ସ୍ୱିନର ସେୟସ୍ ଗୋପାଲ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି